ଗୁଜବରେ ବିଶ୍ୱାସ ନ କରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି

ଜେକେ ଗଭର୍ଣ୍ଣର୍ ଜନ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ୍ କହିଛନ୍ତି ଅମରନାଥ ଯାତ୍ରୀମାନଙ୍କ ପାଇଁ କାରି ସୁରକ୍ଷା ସତର୍କତା କେବଳ ଏକ ନିରାପତ୍ତାଟ୍ଟନିତ ପଦକ୍ଷେପ ଗୁଜବରେ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାପାଇଁ ସେ ରାଜ୍ୟର ମୁଖ୍ୟ ରାଜନୈତିକ ନେତାମାନଙ୍କୁ ନିବେଦନ କରିଛନ୍ତି ଗତକାଲି ରାତିରେ ରାଜ୍ୟପାଳ ପିଡିପି ସଭାପତି ମେହବୁବା ମୁଫ୍ତି ଜେକେ ପିପୁଲ୍ସ୍ ମୁଭ୍ମେଣ୍ଟ ସଭାପତି ଡକ୍ଟର ଶହା ଫଏଜଲ୍ ପିପୁଲ୍ସ୍ କନ୍ଫରେନ୍ବ ଅଧ୍ୟକ୍ଷ ସାଜଦ୍ ଲୋନେ ଏବଂ ଅନ୍ୟତମ ପିସି ନେତା ଇମ୍ରାନ୍ ରଜା ଆନ୍ସାରୀଙ୍କୁ ସାକ୍ଷାତ୍ କଲାବେଳେ ଏହା କହିଛନ୍ତି ଗତକାଲି ଜାରି ସୁରକ୍ଷା ଉପଦେଷ୍ଟା ଏବଂ ତତ୍ସଂକ୍ରାନ୍ତୀୟ ଘଟଣାବଳୀ ଉପରେ ସେମାନେ ସ୍ୱଷ୍ଟୀକରଣ ଲୋଡ଼ିଥିଲେ ରାଜ୍ୟପାଳ ସେମାନଙ୍କୁ କହିଛନ୍ତି ଅମରନାଥ ଯାତ୍ରା ଉପରେ ସନ୍ତାସବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା କଥା ନିରାପତ୍ତା ସଂସ୍ଥାଗୁଡ଼ିକୁ ନିର୍ଭରଯୋଗ୍ୟ ସ୍ଟୁଚନା ମିଳିଛି ଗତକାଲି ପଦାତିକ ବାହିନୀ କର୍ପସ୍ କମାଶ୍ଡାର୍ ଓ ରାଜ୍ୟ ପୁଲିସ୍ ମୁଖ୍ୟ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଗୁଇନ୍ଦା ସ୍ଟଚନା ସଂକ୍ରାନ୍ତରେ ଅବଗତ କରାଇଥିଲେ ରାଜ୍ୟପାଳ କହିଛନ୍ତି ଏହି ଦୃଷ୍ଟିରୁ କାଶ୍ମୀର ଛାଡ଼ି ଚାଲିଯିବାପାଇଁ ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ସେ କହିଛନ୍ତି କେବଳ ଏଇଥିପାଇଁ ଏଭଳି ନିରାପତ୍ତା ସତର୍କତା ଜାରି କରାଯାଇଛି କିନ୍ତୁ ସରକାରଙ୍କ ଏହି ସତର୍କତାକୁ ଅଯଥା ଅନ୍ୟସବୁ ପ୍ରସଙ୍ଗ ସହ ଯୋଡ଼ାଯାଇ ଭୟର ବାତାବରଣ ସୃଷ୍ଟି କରାଯାଉଛି ଖରାପ ପାଗ ଏବଂ ଜନ୍ମୁ ଅଞ୍ଚଳରେ ମାଟି ଅତଡ଼ା ଖସୁଥିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ଅମରନାଥ ଯାତ୍ରା ସ୍ଥଗିତ ରଖିବାପାଇଁ ବୁଧବାର ଦିନ ଘୋଷଣା କରାଯାଇଥିଲା

ଜେକେ ଏନ୍କାଉଣ୍ଟର୍ ଜନ୍ମୁ କାଶ୍ମୀରର ସୋପୋର୍ ଜିଲ୍ଲା ଅନ୍ତର୍ଗତ ମଲ୍ମାପାନପୋରା ୱାର୍ପୋରା ଅଞ୍ଚଳରେ ଆଜି ସକାଳୁ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଜଣେ ସନ୍ତାସବାଦୀର ମୃତ୍ୟୁ ଘଟିଛି ସନ୍ତାସବାଦୀମାନେ ରହିଥିବା କଥା ଗୁପ୍ତ ସୂଚନା ପାଇଲା ପରେ ନିରାପତ୍ତା ବାହିନୀର ଏକ ଟିମ୍ ସେହି ଅଞ୍ଚଳକୁ ଘେରାଉ କରି ଖାନ୍ତଲାସୀ କଲାବେଳେ ସଂଘର୍ଷର ସ୍ତ୍ରପାତ ହୋଇଥିଲା ଗତକାଲି ମଧ୍ୟ ଦକ୍ଷିଣ କାଶ୍କୀରର ସୋପିଆଁ ଜିଲ୍ଲା ଅନ୍ତର୍ଗତ ପଣ୍ଡୁସନ୍ ଅଞ୍ଚଳରେ ସନ୍ତାସବାଦୀ ବିରୋଧି କାର୍ଯ୍ୟାନୁଷ୍ଠାନବେଳେ ଜଣେ ସନ୍ତାସବାଦୀ ପ୍ରାଣ ହରାଇଥିଲା ଗତକାଲିର ସଂଘର୍ଷରେ ଜଣେ ଯବାନ ଶହୀଦ୍ ହୋଇଥିଲାବେଳେ ଅନ୍ୟ ଜଣେ ଆହତ ହୋଇଥିଲେ

ଜିଲ୍ଲା ରିଜର୍ଭ ବାହିନୀ ପକ୍ଷରୁ ନକ୍ବଲ୍ ଦମନ କାର୍ଯ୍ୟାନୁଷ୍ଠାନବେଳେ ବାଗ୍ନାଡ଼ି ଥାନା ଅନ୍ତର୍ଗତ ସୀତାଗୋଟା ଗାଁ ନିକଟ ଜଙ୍ଗଲରେ ସଂଘର୍ଷ ଘଟିଥିଲା

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସହାବସ୍ଥାନ କ୍ଷେତ୍ରରେ ଉନ୍ନତି ଦିଗରେ ଉଲ୍ଲ୍ଖେନୀୟ କାର୍ଯ୍ୟ ପାଇଁ ଶ୍ରୀ କୋବିନ୍ଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏହା ହେଉଛି ଗିନି ଗଣତନ୍ତ ରାଷ୍ଟ୍ରର ସର୍ବୋଚ୍ଚ ନାଗରିକ ସମ୍ମାନ ନିକ ପ୍ରତିକ୍ରିୟାରେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଗିନି ବନ୍ଧୁତ୍ୱ କ୍ଷେତ୍ରରେ ଏହି ସମ୍ମାନ ଉତ୍ଗୀକୃତ ଏହା ପୂର୍ବରୁ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ତିନୋଟି ରାଜିନାମା ସ୍ୱାକ୍ଷରିତ ହୋଇଛି ପାରମ୍ପରିକ ଔଷଧ ଇ ବିଦ୍ୟାଭାରତୀ ଇ ଆରୋଗ୍ୟ ଭାରତୀ ନେଟ୍ୱାର୍କ ଏବଂ ପୁନଃ ନବୀକରଣ ଶକ୍ତି କ୍ଷେତ୍ର ଉପରେ ଏହି ତିନୋଟିଯାକ ରାଜିନାମା ପର୍ଯ୍ୟବସିତ

ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ନେଇ ଦୁଇ ରାଷ୍ଟ୍ରମ୍ରଖ୍ୟ ଉଦ୍ବେଗ ପ୍ରକାଶ କରିବା ସହ ସାମ୍ପ୍ରତିକ ବାସ୍ତବତାକୁ ପ୍ରତିଫଳନ କରିବା ଉଦ୍ଦେଶ୍ୟରେ କାତିସଂଘ ସ୍ରରକ୍ଷା ପରିଷଦରେ ସଂସ୍କାର ପାଇଁ ଉଭୟ ନେତା ସହମତ ହୋଇଛନ୍ତି ଆଜି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ପଣ୍ଢିମ ଆଫ୍ରିକୀୟ ତିନି ରାଷ୍ଟ୍ର ଗସ୍ତ ଶେଷକରି ଫେରିବା ପୂର୍ବରୁ ପ୍ରବାସୀ ଭାରତୀୟମାନଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଜୟଶଙ୍କର ଏମ୍ଜିସି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ଓ ମେକଙ୍ଗ୍ ଗଙ୍ଗା ସହଯୋଗ ଏମ୍ଜିସି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସଂଯୋଗତା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଏକ ଚଳଚଞ୍ଚଳ ଅର୍ଥନୈତିକ ଅଭିବୃଦ୍ଧି କରିଡ଼ରର ବିକାଶ ପାଇଁ ସଂଯୋଗତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଜୟଶଙ୍କର ମତବ୍ୟକ୍ତ କରିଛନ୍ତି ଏମ୍ଜିସି ହେଉଛି ଏକ ଉପଆଞ୍ଚଳିକ ସହଯୋଗ ସଂଗଠନ ଯେଉଁଥିରେ ଭାରତ ଓ ପାଞ୍ଚଟି ଆସିଆନ୍ ରାଷ୍ଟ୍ର ଯଥା କାମ୍ଘୋଡ଼ିଆ ଲାଓସ ମ୍ୟାମାର୍ ଥାଇଲାଣ୍ଡ ଓ ଭିଏତନାମ ସଦସ୍ୟ ଅଛନ୍ତି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଗତକାଲି ଦଶମ୍ ଏମ୍ଜିସି ମନ୍ତ୍ରୀସରୀୟ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ଏହି ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭାରତ ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଛି ଭାରତ ମ୍ୟାମାର୍ ଥାଇଲାଣ୍ଡ ତ୍ରିପକ୍ଷୀୟ ରାଜପଥ ନିର୍ମାଣ କାମ ଶୀଘ୍ର ସମ୍ପର୍ଷ୍ଣ କରାଯାଇ ଏହି ରାଜପଥକୁ କାମ୍ବୋଡ଼ିଆ ଲାଓ ପିଡିଆର୍ ଓ ଭିଏତନାମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଭାରତ ଚାହୁଁଥିବା ବିଷୟ ସେ ଜଣାଇଛନ୍ତି

ପିଏମ୍ ୱାର୍କସପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ବିଜେପି ସାଂସଦମାନଙ୍କ ପାଇଁ ଆକି ନୂଆଦିଲ୍ଲୀରେ ଦୁଇଦିନିଆ କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି ପାର୍ଟି ସଭାପତି ଅମିତ୍ ଶାହା ଓ ପାର୍ଟିର କାର୍ଯ୍ୟକାରୀ ସଭାପତି କେପି ନଡ୍ରା ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ଏହି କର୍ମଶାଳାରେ ବହୁବାର ଅଧିବେଶନ ହେବ ଓ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ ସାଂସଦମାନଙ୍କୁ ସମ୍ବେଦନଶୀଳ କରିବା ବିଶେଷକରି ନୂଆ ସାଂସଦମାନଙ୍କୁ ପାର୍ଲାମେଣ୍ଟ ଭିତରେ ଓ ବାହାରେ କିଭଳି ଆଚରଣ ଅପଶେଇବାକୁ ପଡ଼ିବ ସେ ବିଷୟରେ ଅବଗତ କରାଯିବ ସାର୍ବଜନୀନ ମଙ୍ଗଳ ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ଜନସାଧାରଣଙ୍କ ସହ କିପରି ସଂଯୋଗ ସ୍ଥାପନ କରାଯିବ ସେ ବିଷୟରେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ନମୋ ଆପ୍ ଏବଂ ସାମାଜିକ ଗଣମାଧ୍ୟମ ସଂକ୍ରାନ୍ତରେ ମଧ୍ୟ ଏକ ସ୍ୱତନ୍ତ ଅଧିବେଶନ ହେବାର କାର୍ଯ୍ୟସ୍ତଚୀ ରହିଛି

ଗତକାଲି ମଧ୍ୟ ମୁମ୍ୟାଇ ଓ ସହରତଳି ଅଞ୍ଚଳଗୁଡ଼ିକରେ ଦିନସାରା ବର୍ଷା ହୋଇଥିଲା ଆଜି ଓ କାଲି ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପଣ୍ଢିମ ଉପକୃଳ ଅଞ୍ଚଳରେ ମଧ୍ୟ ସତର୍କତା ଜାରି କରାଯାଇଛି ମାରାଠାୱାଡ଼ା ଓ ବିଦର୍ଭ ଅଞ୍ଚଳରେ ରବିବାର ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ହେବ ସମୁଦ୍ରକୁ ନ ଯିବାପାଇଁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ରାୟଗଡ଼ କିଲ୍ଲାର ସବୁ ନଦୀଗୁଡ଼ିକର କଳପତନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ଅୟା ନଦୀର କଳ ନାଗୋଥାଣେ ଗାଁରେ ପଶି ତଳିଆ ଅଞ୍ଚଳକୁ ଜଳମଗୁ କରିଛି ୟୁଏସ୍ ଇଣ୍ଡିଆ ଡିଫେନ୍ସ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ଓ ଷ୍ଟାର୍ଟ ଅପ୍ଗୁଡ଼ିକ ମଧ୍ୟରେ ପରିବେଶକୁ ସୁହାଇଲା ଭଳି ସହଯୋଗମୂଳକ ନୀତି ଅବଲମ୍ଭନ କରିବାପାଇଁ ଉଭୟ ଦେଶର ଅଧିକାରୀମାନେ ରାଜି ହୋଇଛନ୍ତି ଗତକାଲି ୱାଶିଂଟନ୍ଠାରେ ଅନୁଷ୍ଠିତ ଭାରତ ଆମେରିକା ପ୍ରତିରକ୍ଷା ନୀତି ସଂକ୍ରାନ୍ତ ଗୋଷୀ ଡିପିଜିର ପଞ୍ଚଦଶ ବୈଠକରେ ଏହି ବୃଝାମଣା ସ୍ୱାକ୍ଷରିତ ହୋଇଛି ଭାରତ ପକ୍ଷରୁ ବୈଠକରେ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ନେତୃତ୍ୱ ନେଇଥିଲାବେଳେ ଆମେରିକା ପ୍ରତିନିଧିମାନଙ୍କ ନେତୃତ୍ୱ ନେଇଥିଲେ ସେ ଦେଶର ପ୍ରତିରକ୍ଷା ନୀତି ଉପମନ୍ତ୍ରୀ ଜନ୍ ରୁଡ୍ ଟ୍ରମ୍ପ୍ ନ୍ୟୁକ୍ଲିୟର୍ ପ୍ୟାକ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କହିଛନ୍ତି ରୁଷିଆ ଓ ଚୀନ୍ ମଧ୍ୟରେ ଏକ ନ୍ତଆ ପରମାଣୁ ରାଜିନାମା ସ୍ୱାକ୍ଷରିତ ହେଉ ବୋଲି ସେ ଚାହାନ୍ତି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏ ସଂକ୍ରାନ୍ତରେ ସେ ଉଭୟ ଦେଶ ସହ କଥାବାର୍ତ୍ତା କରିଛନ୍ତି ଓ ସେମାନେ ରାଜିହୋଇଛନ୍ତି ଏକ ନୂଆ ଅସ୍ତ୍ରପ୍ରତିଯୋଗିତା ହେବାର ଆଶଙ୍କା ପ୍ରକାଶ କରି ରୁଷିଆ ସହ ପରମାଣୁ ଚୁକ୍ତିରୁ ଆମେରିକା ଓହରିଯିବା ପରେ ଶ୍ରୀ ଟ୍ରମ୍ପ୍ ଏହା କହିଛନ୍ତି ରୁଷ ପକ୍ଷରୁ ଏକ ନୂଆ ଧରଣର କୁଇଜ୍ କ୍ଷେପଶାସ୍ତ ମୁତୟନ କରାଯିବା ଦ୍ୱାରା ପରମାଣୁ ରାଜିନାମା ଲଙ୍ଘନ କରାଯାଇଥିବା ଦର୍ଶାଇ ଆମେରିକା ଗତକାଲି ରାଜିନାମାରୁ ଓହରି ଯାଇଥିଲା କିନ୍ତୁ ରୁଷ ଏଭଳି ଅଭିଯୋଗକକୁ ଅସ୍ୱୀକାର କରିଛି

ଏଚ୍ଆର୍ଡି ଏନ୍ଇପି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ନ୍ତଆ ଶିକ୍ଷାନୀତି ଚିଠା ଉପରେ ଓଡ଼ିଶା କର୍ଷ୍ଣାଟକ କେରଳ ଆନ୍ଧ୍ରପ୍ରଦେଶ ତାମିଲ୍ନାଡୁ ଓ ପୁଦ୍ଚେରୀର ସାଂସଦମାନଙ୍କ ସହ ପାର୍ଲାମେଣ୍ଟରେ ଅନେକ ଥର ବୈଠକ କରିସାରିଲେଣି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ନୂଆ ଶିକ୍ଷାନୀତି ଚିଠା ଉପରେ ବୈଠକଗୁଡ଼ିକରେ ଆମ୍ବଳଚ୍ଚଳ ଆଲୋଚନା କରାଯାଇଛି ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶୈକ୍ଷିକ ଆବଶ୍ୟକତା ବିଷୟ ଦର୍ଶାଇ ସେମାନେ ମାନବ ସମ୍ଭଳ ମନ୍ତ୍ରୀଙ୍କୁ ଲିଖିତ ଆକାରରେ ମଧ୍ୟ ଜଣାଇଛନ୍ତି ସାଂସଦମାନଙ୍କଠାରୁ ମିଳିଥିବା ମତାମତକୁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ଶ୍ରୀ ନିଶଙ୍କ ପ୍ରତିଶ୍ରତି ଦେଇଛନ୍ତି

ଭାରତୀୟ ସମୟ ରାତି ଆଠଟାରେ ଏହି ମ୍ୟାଚ୍ ଆରମ୍ଭ ହେବ